ପ୍ରଧାନମନ୍ତ୍ରୀ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି ସହାୟତା ପ୍ରଦାନ କରିବେ ଏହି ଅବସରରେ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସେଠାରେ ଉପସ୍ଥିତ ରହିବେ

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ଇସ୍ତାହାରରେ କୁହାଯାଇଛି ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ଭାରତରେ ପ୍ରସ୍ତୁତ କରାଯାଇଥିବା କୋଭିଡ୍ ଟିକା ନେବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ଏହି ଦୃଷ୍ଟିରୁ ଭାରତ ପକ୍ଷରୁ ଭୁଟାନ ମାଲଦୀପ୍ ବାଂଲାଦେଶ ନେପାଳ ମିଆଁମାର ଏବଂ ସେଚେଲେସ୍କୁ ଆକିଠାରୁ କୋଭିଡ୍ ପ୍ରତିଷେଧକ ଟିକା ଯୋଗାଣ ଆରମ୍ଭ ହେବ ମନ୍ତ୍ରଣାଳୟ କହିଛି ଶ୍ରୀଲଙ୍କା ଆଫଗାନିସ୍ଥାନ ଓ ମରିସସକୁ କେତେକ ଆବଶ୍ୟକ ରେଗୁଲେଟେରୀ ମଂଜୁରୀ ମିଳିବା ପରେ ଟିକା ଯୋଗାଣ କରାଯିବ ମନ୍ତ୍ରଣାଳୟ କହିଛି ଭାରତରେ ଓ ଅନ୍ୟାନ୍ୟ ରାଷ୍ଟ୍ରରେ କୋଭିଡ୍ ପ୍ରତିଷେଧକ ଟିକା ପର୍ଯ୍ୟାୟକ୍ରମେ ଦିଆଯାଉଛି ଏବଂ କୋଭିଡ୍ ଯୋଦ୍ଧା ଓ ଯେଉଁମାନଙ୍କୁ କରୋନା ସଫକ୍ରମଣର ଅଧିକ ଆଶଙ୍କା ରହିଛି ସେହିମାନଙ୍କୁ ପ୍ରାର୍ୟିକ ପର୍ଯ୍ୟାୟରେ ଏହା ପ୍ରଦାନ କରାଯାଉଛି ଭାରତ ପର୍ଯ୍ୟାୟକ୍ରମେ ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ଆସନ୍ତା କେତେଗୁଡ଼ିଏ ସପ୍ତାହ ଓ ମାସ ଧରି କୋଭିଡ୍ ଟିକା ଯୋଗାଣ କରିବ ଆଜିଠାରୁ ଆରମ୍ଭ ହେବାକୁ ଥିବା ଏହି କୋଭିଡ୍ ଟିକା ଯୋଗାଣ ପୂର୍ବରୁ ଗତ ଦୁଇଦିନ ଧରି ପ୍ରଶାସନିକ ଓ ଅନ୍ୟାନ୍ୟ ଟିକା ପ୍ରଦାନ ସଂପର୍କିତ କାର୍ଯ୍ୟଗୁଡ଼ିକ ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ମନ୍ତ୍ରଣାଳୟ କହିଛି ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ଭାରତ ଏହା ପୂର୍ବରୁ ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ରେମଡିସିଭର୍ ଓ ପାରାସିଟାମଲ୍ ଔଷଧ ସହିତ ଭେଷ୍ଟିଲେଟର ମାସ୍କ ଗ୍ଲୋବ୍ସ ନମୁନା ଚିହ୍ନଟ କିଟ୍ ଓ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ଯୋଗାଇଦେଇଛି ହ୍ୱାଟ୍ସଆପ୍ ହ୍ପାଟ୍ସଆପ୍ର ଗୋପନୀୟତା ନୀତିରେ ପ୍ରସ୍ତାବିତ ସଂଶୋଧନକୁ ପ୍ରତ୍ୟାହାର କରିନେବାକୁ କେନ୍ଦ୍ର ସରକାର କହିଛନ୍ତି ଏହି ପ୍ରସ୍ତାବିତ ସଂଶୋଧନ ଏକତରଫା ଓ ବେଆଇନ ହୋଇଥିବାରୁ ଏହା ଗ୍ରହଣୀୟ ନୁହେଁ ତେଣୁ ଏହି ନୀତିକୁ ହ୍ୱାଟ୍ସଆପ୍ ପ୍ରତ୍ୟାହାର କରିନେବାକୁ ଇଲେକ୍ଟ୍ରୋନିକ୍ନ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ସ୍ୱଷ୍ଟ ଭାବରେ ହ୍ୱାଟ୍ସଆପ୍ର ମୁଖ୍ୟ ନିର୍ବାହୀ ଅଧିକାରୀ ୱିବଲ୍ କାଟ୍ଙ୍କୁ ଏ ସଂପର୍କରେ ଚିଠିରେ ଜଣାଇ ଦିଆଯାଇଛି ଏଥିରେ କୁହାଯାଇଛି ହ୍ବାଟ୍ସଆପ୍ ପ୍ରାଇଭେସି ପଲିସି ଅଧୀନରେ ବ୍ୟବହାରକାରୀଙ୍କୁ ବାଧ୍ୟତାମୂଳକ ସର୍ତ୍ତାବଳୀ ମାନିବାକୁ କୁହାଯାଉଥିବାରୁ ଏହା ଭାରତୀୟ ନାଗରିକଙ୍କ ସ୍ୱାଧୀନତା ଉପରେ ଆଞ୍ ଆଣୁଛି ମନ୍ତ୍ରଣାଳୟ କହିଛି ବିଶ୍ୱସ୍ତରରେ ଭାରତ ହ୍ୱାଟସଆପ୍ର ଗୋଟିଏ ବିପୁଳ ବ୍ୟବହାରକାରୀ ରାଷ୍ଟ୍ର ଓ ବଡ଼ ବଜାର

ମନ୍ତ୍ରଣାଳୟ ପକ୍ଷରୁ ହ୍ୱାଟ୍ସଆପ୍କୁ ଭାରତୀୟ ନାଗରିକଙ୍କ ତଥ୍ୟ ହାସଲ ସମ୍ବନ୍ଧିତ ବିଭିନ୍ନ ନୀତି ଉପରେ ସ୍ୱଷ୍ଟୀକରଣ ଦେବାକୁ ମଧ୍ୟ କହିଛି ନେତାଜୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀକୁ 'ପରାକ୍ରମ ଦିବସ' ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ନିଷ୍ପଭି ନେଇଛନ୍ତି

ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଲକାତାରେ ପରାକ୍ରମ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଓ ଏକ ପ୍ରଦର୍ଶନୀକୁ ଉଦ୍ଘାଟନ କରିବେ ସେ କହିଛନ୍ତି ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନେତାଚ୍ଚୀଙ୍କ ଜନ୍ମସ୍ଥାନ କଟକଠାରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ମନ୍ତ୍ରୀ କହିଛନ୍ତି ଆଉ ଏକ କାର୍ଯ୍ୟକ୍ରମ ଗୁଜରାତର ହରିପୁରାଠାରେ ଅନୁଷ୍ଠିତ ହେବ

ଶ୍ରୀ ପଟେଲ କହିଛନ୍ତି ବର୍ଷେ ବ୍ୟାପି ନେତାଜୀଙ୍କ ଜୟନ୍ତୀ ପାଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ଧର୍ମେନ୍ଦ୍ର ପ୍ରଧାନ ସ୍ୱଚ୍ଛଭାରତ ମିଶନ ଦିଗରେ ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୂପ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବର୍ଜ୍ୟବସ୍ତୁରୁ ଉର୍ଜା ଉତ୍ପାଦନ କରିବା ପାଇଁ ଭାରତୀୟ ତେଳ ନିଗମ ଓ ଉତ୍ତର ଦିଲ୍ଲୀ ମହାନଗର ନିଗମ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ଏହି ଅବସରରେ ଶ୍ରୀ ପ୍ରଧାନ ଇଣ୍ଡିଆନ ଅଏଲ୍ ଏବଂ ଏନ୍ଡିଏମ୍ସିକୁ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଶୁଭେଚ୍ଛା ଜଣାଇଛନ୍ତି

ଦେଶରେ ନିଜସ୍ୱ ଇନ୍ଧନ ସୃଷ୍ଟି କରାଯିବା ଦ୍ୱାରା ଇନ୍ଧନ ଆମଦାନୀ ନିର୍ଭରଶୀଳତା ହ୍ରାସ ପାଇବ ବୋଲି ଶ୍ରୀ ପ୍ରଧାନ ଏହି ଅବସରରେ କହିଥିଲେ

ଶ୍ରୀ ବିର୍ଲା କହିଛନ୍ତି କୋବିଡ୍ ନାଇଷ୍ଟିନ୍ ସଂକ୍ରମଣ ଦୃଷ୍ଟିରୁ ଅଧିବେଶନ ସମୟରେ ଆବଶ୍ୟକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯିବ

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଉଭୟ ସଭାର ମିଳିତ ଅଧିବେଶନରେ ଅଭିଭାଷଣ ସହ ବଜେଟ୍ ଅଧିବେଶନ ଆରମ୍ଭ ହେବ ଫେବୃୟାରୀ ପହିଲାରେ କେନ୍ଦ୍ର ବଜେଟ୍ ଉପସ୍ଥାପନ କରାଯିବ

କମଳାହାରିସ୍ ଦେଶର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେବେ

ଜାତୀୟ ସଂଗୀତ ଗାନ କରାଯିବା ପରେ ଫାଷ୍ଟଲେଡି ଡକୁର ଜିଲ୍ ବାଇଡେନ୍ ଉତ୍ସବକୁ ସମ୍ଘୋଧନ କରିବେ ପ୍ରଥମେ କମଲା ହାରିସଙ୍କୁ ଶପଥପାଠ କରାଯିବ ପରେ ରାଷ୍ଟ୍ରପତି ଜୋ ବାଇଡେନ୍ ଶପଥ ଗ୍ରହଣ କରିବେ